ଏହି ଉପଗ୍ରହକୁ ଭିସାଟ୍ ନେଟ୍ୱର୍କ ଟେଲିଭିଜନ୍ ଅପ୍ ଲିଙ୍କ୍ ଡିକିଟାଲ୍ ଉଗ୍ରହ ନ୍ୟୁଜ୍ ସଂଗ୍ରହତା ଡିଟିଏଚ୍ ଟେଲିଭିଜନ ସେବା ସେଲୁଲାର ବ୍ୟାକ୍ ହାଉଲ୍ ସଂଯୋଗ ଏବଂ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ

ଏହି ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ

ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସ୍ଟଚନା ମିଳିନାହିଁ

ପ୍ରିନ୍ସ ଆଲବର୍ଟ୍ ମୋନାକୋର ଯୁବରାଜ ଆଲବର୍ଟ ଦ୍ୱିତୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀରେ କଥାବାର୍ତ୍ତା କରିଛନ୍ତି ବୈଦେଶିକ ମନ୍ତଶାଳୟ ପକ୍ଷରୁ କାରୀ ଏକ ବିବୃତ୍ତିରେ କୁହାଯାଇଛି ଏହି କଥାବାର୍ତ୍ତା ସମୟରେ ଉଭୟ ଦେଶ ମଧ୍ୟରେ ମୌଳିକ ଢାଞ୍ଚା କ୍ଷେତ୍ରରେ ସମ୍ପର୍କ ସ୍ଥାପନ ଲାଗି ଯଥେଷ୍ଟ କ୍ଷମତା ରହିଥିବା ବିଷୟ ଉପରେ ସହମତି ପ୍ରକାଶ କରିଛି ଭାରତକୁ ଆସିବା ପାଇଁ ମୋନାକୋର କୂଟନୀତିଜ୍ଞମାନଙ୍କୁ ଭିସା ଛାଡ଼ ସଂକ୍ରାନ୍ତୀୟ ରାଜିନାମା କଥାବାର୍ତ୍ତାରେ ଚୂଡ଼ାନ୍ତ ହୋଇଛି

ଖଣ୍ଡପୀଠ କହିଛନ୍ତି ପକ୍ଷଗୁଡ଼ିକ ଦରଖାସ୍ତ ପରେ ଦରଖାସ୍ତ ଦାଖଲ କରିଚାଲିଲେ ଏତେ ସଂଖ୍ୟକ ଆବେଦନ ଉପରେ ଶ୍ରଣାଣୀ ସମ୍ଭବହେବ ନାହିଁ ଖଶ୍ଚପୀଠ ଏକଥା ମଧ୍ୟ କହିଛନ୍ତି ଏକ ତଦନ୍ତକାରୀ ସଂସ୍ଥା ଭାବେ ଏନ୍ଆଇଏ ଏ କ୍ଷେତ୍ରରେ ଉପୁକ୍ବିଥିବା ସବୁବାଧା ବିଘ୍ୱକୁ ଦୂର କରି ବିଚାର ପ୍ରକ୍ରିୟା ଯେଭଳି ସୁରୁଖୁରୁରେ ଚାଲିବ ତାହାକୁ ନିଶ୍ଚିତ କରିବା ଏହି ସଂସ୍ଥାର ଦାୟିତ୍ୱ ଏହି ମାମଲାରେ ସାକ୍ଷୀମାନଙ୍କ ବୟାନ ଓ ସ୍ନୀକାରୋକ୍ତିଗୁଡ଼ିକର ଅବିକଳ ନକଲକୁ ପରବର୍ତ୍ତୀ ପ୍ରମାଣ ଭାବେ ବ୍ୟବହାର କରାଯିବା ବିରୁଦ୍ଧରେ ସହ ଅଭିଯୁକ୍ତ ସମୀର କ୍ୱଲକର୍ଣ୍ଣୀଙ୍କ ଅପିଲର ଶୁଣାଣି କରି ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଆଇନ୍ ଅନୁସାରେ ଅବିକଳ ନକଲଗୁଡ଼ିକୁ ଯାଞ୍ଚ କରାନଯାଇ ପ୍ରମାଣ ଭାବେ ଗ୍ରହଣ କରିବା ଆଇନ ସମ୍ମତ ନୁହେଁ ବୋଲି ଗତ ଗୁରୁବାର ଦିନ ଖଣ୍ଡପୀଠ କହିଥିଲେ

ଏନ୍ଏଫ୍ଡିସି ଆୱାର୍ଡ ଭାରତୀୟ କ୍ଷାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଏନ୍ଏଫ୍ଡିସି ଅନୁସୂଚିତ ଓ ଜାତି ଓ ଜନକ୍ରାତି ଉଦ୍ୟୋଗୀମାନଙ୍କୁ ପ୍ରୋହାହନ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ମିନିରନ୍ ବିଭାଗରେ ସର୍ବୋକୁଷ୍ଟ ବିବେଚିତ ହୋଇଛି

ବିଭିନ୍ନ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ରଗୁଡ଼ିକ ଉଚ୍ଚ ପ୍ରଶଂସିତ ହେବା ସହ ବହୁ ଜାତୀୟ ଓ ଆନ୍ତର୍କାତିକ ପୁରସ୍କାର ଲାଭ କରିଛି ଗଡ଼କରୀ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ସଂସ୍କୃତ ହେଉଛି ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ଏବଂ ଏଥିରେ ଜ୍ଞାନ ବିଜ୍ଞାନର ବିଭିନ୍ନ ତତ୍ତ୍ୱ ନିହିତ ଅଛି ଗତକାଲି ନାଗପୁର କିଲ୍ଲାର ରାମଟେକ୍ଠାରେ ଗୁରୁକୁଳ କବି କୁଳଗୁରୁ କାଳିଦାସ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ଉସବରେ ଉଦ୍ବୋଧନ ଦେଇ ଶ୍ରୀ ଗଡ଼କରୀ ଏହା କହିଛନ୍ତି ଏହି ଅବସରରେ ସେ ଏହି ଅଞ୍ଚଳର ଆଦିବାସୀ ସମାଜର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସଂସ୍କୃତ ଭାଷା ପ୍ରତି ଆଗ୍ରହ ବଢାଇବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ସଂସ୍କୃତ ହେଉଛି ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ଏବଂ ଲୋକଙ୍କ ଅନ୍ତର୍ନିହିତ ଆତ୍ମାର ବିକାଶ ପାଇଁ ଏହା ଅତ୍ୟାବଶ୍ୟକ ଏଥିସହ ଶ୍ରୀ ଗଡ଼କରୀ କହିଛନ୍ତି ବିଶ୍ୱବ୍ୟାପୀ ଯୋଗ ଆୟୁର୍ବେଦ ଓ ସଂସ୍କୃତ ପ୍ରତି ବିପୁଳ ଆଗ୍ରହ ରହିଛି ତେଣୁ ସଂସ୍କୃତ ଭାଷା ପ୍ରତି ଦେଶବାସୀଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର ହେବା ଆବଶ୍ୟକ

ଆଫ୍ଗାନ୍ ତାଲିବାନ୍ ଆଫ୍ଗାନିସ୍ତାନ ପାଇଁ ଏକ ନୂଆ ସମ୍ଭିଧାନ ପ୍ରଶୟନ ସକାଶେ ଦାବି କରିଛି ଏବଂ ଏହି ଯୁଦ୍ଧବିଧ୍ୱସ୍ତ ଦେଶରେ ଏକ ସମନ୍ଧିତ ଇସଲାମୀୟ ବ୍ୟବସ୍ଥା ମାଧ୍ୟମରେ ଶାସନ କରିବା ପାଇଁ ପ୍ରତିଶ୍ରତି ଦେଇଛି ଗତକାଲି ଋଷିଆଠାରେ ବରିଷ୍ଣ ଆଫ୍ଗାନ୍ ରାଜନେତାଙ୍କ ଏକ ବୈଠକରେ ଏହି ଦାବି ଉପସ୍ଥାପନ କରାଯାଇଛି ଏହି ବୈଠକରେ କାବୁଲ୍ ସରକାର ସାମିଲ୍ ନ ଥିଲେ ତାଲିବାନ୍ ପ୍ରତିନିଧି ଦଳର ମୁଖ୍ୟ ଶେର୍ ମହମ୍ମଦ ଆବାସ୍ ସ୍ତାନିକ୍ଜାଇ ମସ୍କୋ ବୈଠକରେ ଉପସ୍ଥିତ ପ୍ରତିନିଧିମାନଙ୍କୁ କହିଛନ୍ତି କାବୁଲ ସରକାରଙ୍କ ସମ୍ଭିଧାନ ପାଶ୍ଚାତ୍ୟ ଦେଶରୁ ଅଣାଯାଇଛି ଏବଂ ଏହା ଶାନ୍ତି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଏହି ସମ୍ଭିଧାନକୁ ବୈଧ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ

ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି

ଅନ୍ୟ ପକ୍ଷରେ ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଆଜି ଓ୍ୱେଲିଟନ୍ଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି ଟୋଷ୍ଟି ମ୍ୟାଚ୍ ଖେଳିବ